ପିଏମ୍ ପିଏଲ୍ଆଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ଉତ୍ପାଦନ ହାର ବୃଦ୍ଧି କରିବା ଦିଗରେ ସୁଯୋଗ ସୃଷ୍ଟି କରିବା ନିମନ୍ତେ ସରକାର ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ସଂଯୁକ୍ତ ପ୍ରୋହାହନ ଯୋଜନା ଆରମ୍ଭ କରିଛନ୍ତି ଗତକାଲି ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ଲାଗି ସର୍ବାଧିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ନିମନ୍ତେ ଏହି ଯୋଜନାର ସମ୍ପର୍ଣ୍ଣ ଲାଭ ଉଠାଇବାକୃ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ଅନୁରୋଧ କରିଛନ୍ତି ସେ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାର୍ଯ୍ୟ କରିବା ଉଚିତ ଏହାଦ୍ୱାରା ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ ଏହି ପ୍ରତିଯୋଗିତାସମ୍ପନ୍ନ ଓ ସହଯୋଗମଳକ ସଂଘୀୟ ବ୍ୟବସ୍ଥା କେବଳ ଆନ୍ତଃ ରାଜ୍ୟ ସ୍ତରରେ ନ ରଖି ଜିଲ୍ଲା ସ୍ତରରେ ମଧ୍ୟ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତ ଦ୍ରୁତ ବିକାଶ ହାସଲ କରିବା ପାଇଁ ସମ୍ପର୍ଣ୍ଣ ସଂକଳ୍ପବଦ୍ଧ ଓ ଏ କ୍ଷେତ୍ରରେ ଅଧିକ ସମୟ ନଷ୍ଟ କରିବା ଉଚିତ ନୁହେଁ ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତବର୍ଷର ବଜେଟ ଉପରେ ମିଳିଥିବା ସକରାତ୍ମକ ପ୍ରତିକ୍ରିୟାରୁ ଦେଶର ଜନସାଧାରଣଙ୍କ ମନୋଭାବ ବିଷୟରେ ସ୍ୱଷ୍ଟ ସଂକେତ ମିଳିଛି ଓ ଏଥିପାଇଁ ଯୁବସମାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଶ୍ରୀ ମୋଦୀ କହିଛନ୍ତି ନବଭାରତର ନିର୍ମାଣ ପାଇଁ ଆତ୍କନିର୍ଭର ଭାରତ କାର୍ଯ୍ୟକ୍ରମ ହେଉଛି ପ୍ରକୃତ ମାଧ୍ୟମ ଏହା ଦ୍ୱାରା ଭାରତ ନିଜର ଆବଶ୍ୟକତାଗୁଡ଼ିକର ପ୍ରରଣ କରିବା ସହ ବିଶ୍ୱର ଆବଶ୍ୟକତା ପୁରଣ କରିବାରେ ସହାୟକ ହେବ ସେ କହିଛନ୍ତି ଦେଶର ବେସରକାରୀ କ୍ଷେତ୍ର ମଧ୍ୟ ଏଥିରେ ସକ୍ରିୟ ଅଂଶଗ୍ରହଣ କରୁଛି ଶ୍ରୀ ମୋଦୀ କହିଛନ୍ତି ଚଳିତ ବଜେଟରେ ମୌଳିକ ଢ଼ାଞ୍ଚାର ବିକାଶ ପାଇଁ ଆବଶ୍ଚିତ ଅର୍ଥକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଉଛି ଓ ଏହା ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ସେ କହିଛନ୍ତି ଏ କ୍ଷେତ୍ରରେ ଆଉ ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି

ଏହାଛଡ଼ା ଭାରତ ନେଟ୍ ଯୋଜନା ମାଧ୍ୟମରେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ପହଞ୍ଚାଇ ପାରିଛି ବୋଲି ଶ୍ରୀ ମୋଦି କହିଚ୍ଛନ୍ତି କୃଷିକ୍ଷେତ୍ରରେ ଉତ୍ପାଦିତ ଦ୍ରବ୍ୟର ଅପଚୟ ରୋକିବାପାଇଁ ଏହାର ସଂରକ୍ଷଣ ଓ ପ୍ରକ୍ରିୟାକରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଖାଦ୍ୟଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରାଯାଇ ରପ୍ତାନୀ କରାଗଲେ ଅଧିକ ଲାଭ ମିଳିପାରିବ ଚାଷୀମାନଙ୍କୁ ଅଧିକ ରୋଜଗାରକ୍ଷମ କରାଇବା ଉତ୍ତମ ମୌଳିକଢାଞ୍ଚା ଓ ଆଧୁନିକ ଜ୍ଞାନକୌଶଳ ଯୋଗାଇଦେବା ଲାଗି କୃଷିକ୍ଷେତ୍ରରେ ସଂସ୍କାର ନିହାତି ଜରୁରୀ ଏଥିଲାଗି କୃଷିକ୍ଷେତ୍ରରୁ ଆରମ୍ଭ କରି ପଶୁପାଳନ ଏବଂ ମସ୍ୟଚାଷ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ନିଆଯାଇ ବିକାଶକୁ ଅଧିକ ତ୍ୱରାନ୍ୱିତ କରାଯାଇଛି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି ପିଏମ୍ ବିଜେପି ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକକୁ ଉଦ୍ଘାଟନ କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କେପି ନଡ଼ୁ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି ଏଥିରେ ଜାତୀୟ କର୍ମକର୍ତ୍ତାଙ୍କ ସହିତ ଦଳର ରାଜ୍ୟ ପ୍ରଭାରୀ ବିଭିନ୍ନ ରାଜ୍ୟର ସଭାପତି ଓ ଅନ୍ୟ ବରିଷ୍ଣ ନେତୂବନ୍ଦ ମଧ୍ୟ ଉପସ୍ଥିତ ଅଛନ୍ତି ପଣ୍ଢିମବଙ୍ଗ ଆସାମ ଓ ଅନ୍ୟାନ୍ୟ ରାଜ୍ୟରେ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ନୂତନ କୃଷି ଆଇନଗୁଡ଼ିକୁ ବିରୋଧ କରି ଚାଷୀଙ୍କ ପ୍ରତିବାଦ ପରିପ୍ରେକ୍ଷୀରେ ବିଜେପିର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆସାମ୍ ଓ ପଣ୍ଢିମବଙ୍ଗ ଗସ୍ତରେ ଯିବେ ଆସାମ୍ର ଧେମାଜି ଜିଲ୍ଲା ଅନ୍ତର୍ଗତ ଶିଲାପାଥୋରଠାରେ ତେଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ସହିତ ସମ୍ପୁକ୍ତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ସେହିପରି ଏକ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଲାଗି ସେ ଶିଳାନ୍ୟାସ କରିବେ ପରେ ପ୍ରଧାନମନ୍ତ୍ରୀ ପଣ୍ଟିମବଙ୍ଗ ଗସ୍ତ କରି ହୁଗୁଳିଠାରେ କେତେକ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ନୋଆପାଡ଼ାଠାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ମେଟ୍ରୋ ରେଳପଥ ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ ସୀତାରମଣ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶର ସର୍ବାଙ୍ଗୀନ ବିକାଶ ଲାଗି ସରକାର ଘରୋଇ କ୍ଷେତ୍ରଗୁଡ଼ିକୁ ସୁଦୃଢ଼ କରିବା ଉପରେ ଅଧିକ ଗୁରୁଡ୍ୱ ଦେଉଛନ୍ତି ଆଜି ବେଙ୍ଗାଲ୍ରରଠାରେ ବିଭିନ୍ନ ପ୍ରତିପକ୍ଷଙ୍କ ସହ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ଅର୍ଥମନ୍ତ୍ରୀ କହିଛନ୍ତି ଘରୋଇ କ୍ଷେତ୍ରଗ୍ରଡ଼ିକର ବିକାଶ ନ ହେଲେ ଦେଶର ଅଗ୍ରଗତି ଅସମ୍ଭବ ନିକଟରେ କୋଭିଡ୍ ନାଇଷ୍ଟିନ୍ ମହାମାରୀଜନିତ ସଙ୍କଟ ସମୟରେ ସରକାରଙ୍କ ସହ ଘରୋଇ କ୍ଷେତ୍ରଗୁଡ଼ିକ ମଧ୍ୟ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଛନ୍ତି ଯାହାଫଳରେ ଭାରତ ନିଜସ୍ୱ ଜ୍ଞାନକୌଶଳରେ କରୋନା ଟିକା ଉତ୍ପାଦନ କରିବାରେ ସଫଳ ହୋଇଛି ସେହିଭଳି ଏହି ସଙ୍କଟ ସମୟରେ ଭାରତ କେତେକ ଦେଶକ୍ତ ଆବଶ୍ୟକ ଔଷଧ ସହ ଟିକା ମଧ୍ୟ ଯୋଗାଇ ଦେଇଛି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି ଦେଶବ୍ୟାପୀ ପ୍ରତିଭାବାନ୍ ସ୍ୱଦେଶୀ ହସ୍ତଶିଳ୍ପୀ ଓ କାରିଗରମାନଙ୍କୁ ଏକତ୍ର କରିବାରେ ହୁନର୍ ହାଟ୍ ହେଉଛି ଏକ ପ୍ରକୃଷ୍ଟ ମଞ୍ଚ ଭାରତର ପାରମ୍ପରିକ କଳା କାରିଗରି ଓ ସାଂସ୍କୃତିକ ଐତିହ୍ୟର ଏହା ଏକ ସର୍ବୋକ୍ରିଷ୍ଟ ପ୍ରଦର୍ଶନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ହୁନର ହାଟ୍ ମାଧ୍ୟମରେ 'ଭୋକାଲ୍ ଫର୍ ଲୋକାଲ୍' ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ଯାହାକି ଭାରତକୁ ସ୍ୱାବଲମ୍ଭୀ କରାଇବାରେ ସହାୟକ ହେବ ଏହି ପ୍ରଦର୍ଶନୀ ମାଧ୍ୟମରେ ଦେଶ ତଥା ଆନ୍ତର୍ଜାତିକ ସ୍ତରର ବିଭିନ୍ନ ପ୍ରତିଭାବାନ ଶିଳ୍ପୀ ନିଜର କଳା ଓ କାରିଗରିର ପ୍ରଦର୍ଶନ କରିବାର ସ୍ରଯୋଗ ପାଉଛନ୍ତି ଏବଂ ତାହାରେ ଉଚିତ ମୂଲ୍ୟ ପାଇବାରେ ମଧ୍ୟ ସଫଳ ହେଉଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ସଂଖ୍ୟାଲଘ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷର୍ ଆୟୋଜିତ ଚଳିତ ହୁନର ହାଟ୍ ପ୍ରଦର୍ଶନୀର ବିଷୟବସ୍ତୁ ରହିଛି 'ଭୋକାଲ୍ ଫର୍ ଲୋକାଲ୍'

ଏହି ମହାନଗର ନିଗମଗୁଡ଼ିକ ହେଲା ଅହମ୍ମଦାବାଦ ରାଜକୋଟ୍ ସୁରତ୍ ଭଦୋଦରା ଭାବନଗର ଓ ଜାମ୍ନଗର

ଆମ ସମ୍ଭାଦଦାତା ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଅହମ୍ମଦାବାଦ ମହାନଗର ନିଗମ ଅନ୍ତର୍ଗତ ନାରଣପ୍ରରା ୱାର୍ଡ଼ରେ ନିଜର ମତଦାନ କରିଛନ୍ତି

ସର୍ବାଧିକ ହିତାଧିକାରୀଙ୍କ କୋଭିଡ୍ ନାଇଣ୍ଟିନ୍ ଟିକାକରଣ କରିବା ପ୍ରକ୍ରିୟାରେ ଭାରତ ଏକ ମାଇଲ୍ଖ୍ରଣ୍ଟ ଅତିକ୍ରମ କରିଛି

ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦୀର୍ଘଦିନ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସେହିପରି ମୁମ୍ବାଇର ବ୍ୟାଟ୍ୱମ୍ୟାନ ସ୍ୱର୍ଯ୍ୟ କୁମାର ଯାଦବ ଝାଡଖଣ୍ଡର ୱିକେଟ ରକ୍ଷକ ଇସାନ କିଶନ ଓ ହରିୟାଣାର ଯୁବ ଅଲରାଉଣ୍ଡର ତିଓ୍ୱତିଆଙ୍କୁ ଦଳରେ ସାମିଲ କରାଯାଇଛି ଗତ ଆଇପିଏଲ୍ ଖେଳରେ ଭଲ ପ୍ରଦର୍ଶନ କରିଥିବାରୁ ଏହି ତିନି ଜଣ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିଛି ଅନ୍ୟପକ୍ଷରେ ଦ୍ରୁତ ବୋଲର ଯଶପ୍ରିତ ବୁମ୍ରାଙ୍କୁ ଏହି ସିରିଜ୍ରୁ ବିଶ୍ରାମ ଦିଆଯାଇଛି